ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ କୃଷକମାନଙ୍କ ବ୍ୟାଙ୍କ୍ ଖାତାରେ ଏ ବାବଦ ରିହାତି ଅର୍ଥ ସିଧାସଳଖ ପୈଠ କରି ସରକାର କୃଷକମାନଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା ଯୋଗାଇ ଦେବାପାଇଁ ନିଷ୍ପଭି ନେଇଛନ୍ତି

ଶ୍ରୀ ଜାଭଡେକର କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ସମ୍ପୂର୍ଣ୍ଣ ଆର୍ଥିକ ବିକାଶ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଫଳିତ କରିବା ସହ ସେହି ଅଞ୍ଚଳରେ ଅନ୍ତଃରାଜ୍ୟ ଶକ୍ତିସର୍ବରାହ ଓ ବିତରଣ ଭିଭିଭିମିକୁ ମଜବୃତ କରିବ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାୱାର ଗ୍ରୀଡ଼ ମାଧ୍ୟମରେ ଆସାମ ମଣିପୁର ମେଘାଳୟ ମିକୋରାମ ନାଗାଲାଣ୍ଡ ଏବଂ ତ୍ରିପୁରାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି

କାର୍ଯ୍ୟକ୍ଷମ ହେବା ପରେ ଏହି ପ୍ରକଳ୍ପ ସମ୍ପୃକ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦ୍ୱାରା ପରିଚାଳିତ ହେବ ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦ୍ୱାରା ଏକ ନିର୍ଭରଯୋଗ୍ୟ ପାୱାର୍ ଗ୍ରୀଡ୍ ସୃଷ୍ଟି କରାଯାଇପାରିବ ଯାହା ଫଳରେ ଏହାର ଲାଭ ଉତ୍ତର ପୂର୍ବାଞ୍ଚଳର ସମସ୍ତ ହିତାଧିକାରୀ ପାଇ ପାରିବେ ଏହି ଗ୍ରୀଡ଼ ନିର୍ମାଣ ସମୟରେ ବହୁ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ହେଉଥିବାରୁ ଉତ୍ତର ପୂର୍ବାଞ୍ଚଳର କୁଶଳୀ ଏବଂ ଅଶକୁଶଳୀ ଶ୍ରମିକଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିଛି

ଋଣ ରାଜିନାମା ମନରେଗା ଯୋଜନା ଅଧୀନରେ ଆତ୍ମନିର୍ଭର ଭାରତ ଅଭିଯାନକୁ ସହାୟତା ପ୍ରଦାନ ନିମନ୍ତେ ଭାରତ ସରକାର ଓ ନିୟ ଡେଭେଲପମେଣ୍ଟ ବ୍ୟାଙ୍କ ଏନ୍ଡିବି ମଧ୍ୟରେ ଶହେ କୋଟି ଡଲାରର ଏକ ଋଣ ରାଜିନାମା ସ୍ୱାକ୍ଷରିତ ହୋଇଛି ଅର୍ଥ ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମ ଦ୍ୱାରା କୋଭିଡ୍ ନାଇଷ୍ଟିନ୍ର ପ୍ରତିକୂଳ ଆର୍ଥିକ ପ୍ରଭାବର ମୁକାବିଲା ସହିତ ପ୍ରାକୃତିକ ସମ୍ଭଳ ପରିଚାଳନା କାର୍ଯ୍ୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଆର୍ଥିକ ଗତିବିଧିର ପୁନରୁଦ୍ଦଦ୍ଧାର କରାଯାଇ ପାରିବ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଅର୍ଥନୈତିକ ଗତିବିଧିର ଶିଥିଳତାକୁ ଏହା ପ୍ରତିହତ କରିବା ସହ ଆର୍ଥିକ ଗତିବିଧିକୁ ଚଳଚଞ୍ଚଳ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଗ୍ରାମାଞ୍ଚଳର ଲୋକଙ୍କ କ୍ରୟଶକ୍ତି ବୂଦ୍ଧି କରିପାରିବ ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ବଲଦେଓ୍ୱ ପୁରୁଷାର୍ଥ ଏବଂ ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ସିଆନ୍ ଝୁଙ୍କ ମଧ୍ୟରେ ଗତକାଲି ଏହି ରାଜିନାମା ସ୍ନାକ୍ଷରିତ ହୋଇଛି

ଜେଇଇ ମେନ୍ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଆସନ୍ତାବର୍ଷଠାରୁ ଜେଇଇ ମୁଖ୍ୟ ପରୀକ୍ଷା ବର୍ଷକୁ ଚାରିଥର ଅନୁଷ୍ଠିତ ହେବ ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରତିପାଦନ ପାଇଁ ଯଥେଷ୍ଟ ସୁଯୋଗ ମିଳିପାରିବ ବୋଲି ଶ୍ରୀ ନିଶଙ୍କ କହିଛନ୍ତି ସେ କହିଛନ୍ତି ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶଗୁଡ଼ିକର ବିଚାର ଆଲୋଚନା ପରେ ପ୍ରତିବର୍ଷ ଫେବୃୟାରୀ ମାର୍ଚ୍ଚ ଏପ୍ରିଲ୍ ଓ ମେ ମାସରେ ଜେଇଇ ମୁଖ୍ୟ ପରୀକ୍ଷା କରାଇବା ପାଇଁ ନିଷ୍କଭି ନେଇଛି

ଏହାଦ୍ୱାରା କିଛି ପରୀକ୍ଷା ଏକ ସମୟରେ ପଡ଼ୁଥିବା ବେଳେ ଛାତ୍ରଛାତ୍ରୀମାନେ ଏଣିକି କୌଣସି ଏକ ନିର୍ଦ୍ଦିଷ୍ଟ ପରୀକ୍ଷା ଦେବାର ସୁଯୋଗ ହାତଛଡ଼ା କରିବେ ନାହିଁ

ଯଦି କୌଣସି ପ୍ରାର୍ଥୀ ଏକାଧିକ ପର୍ଯ୍ୟାୟର ପରୀକ୍ଷା ଦେବେ ତେବେ ତାଙ୍କର ସବୁ ପରୀକ୍ଷାର ନମ୍ଘରକୁ ଏକତ୍ରିତ କରି ମେଧା ତାଲିକାରେ ସ୍ଥାନିତ କରାଯିବ

ସହମତି ଭିଭିରେ ସମସ୍ୟାର ସମାଧାନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି ସମସ୍ୟାର ସମାଧାନ ପାଇଁ କୃଷି ସଂଗଠନଗୁଡ଼ିକର ପ୍ରତିନିଧି ସରକାର ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କର ଏକ କମିଟି ଗଠନ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାକର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି

କ୍ରିକେଟ୍ ଅଷ୍ଟେଲିଆର ଆଡିଲେଡ୍ ଓଭାଲ୍ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ପ୍ରଥମ ଦିବାରାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ

ପ୍ରଥମ ଟେଷ୍ଟ ମ୍ୟାଚ୍ ଗୋଲାପି ବଲ୍ରେ ଖେଳାଯିବ ସ୍ବଚନା ଯୋଗ୍ୟ ଯେ ଅଷ୍ଟ୍ରେଲିଆ ଏକଦିବସୀୟ ସିରିଜ୍ ଜିତିଥିବାବେଳ ଭାରତ ଟି ଟ୍ସେଂଟି ସିରିଜ୍ରେ ବିଜୟ ଲାଭ କରିଥିଲା